ଏହି ପରିପ୍ରେକ୍ଷୀରେ ଯକ୍ଷାରୋଗୀଙ୍କ ବାସ୍ତବ ସଂଖ୍ୟା ଜାଣିବା ପାଇଁ ଭ୍ରାମ୍ୟମାଣ ଯକ୍କା ପରୀକ୍ଷା ଯାନର ଶୁଭାରୟ କରାଯାଇଛି

ଏହା ଦ୍ୱାରା ରାକ୍ୟ ସରକାର ଓ ଜନତାଙ୍କ ମଧ୍ୟରେ ଯୋଗାଯୋଗ ଆହୁରି ସୁଗମ ହୋଇପାରିବ

ନିର୍ବାଚନ ରାଜ୍ୟର ସର୍ବପୁରାତନ ସାରସ୍ୱତ ଅନୁଷାନ ଉକ୍କଳ ସାହିତ୍ୟ ସମାଜର କର୍ମକର୍ତ୍ତା ନିର୍ବାଚନ ଗତକାଲି ଅନୁଷ୍ଠିତ ହୋଇଯାଇଛି